ଆର୍ଥିକ ଅନ୍ତର୍ଭ୍ର୍ଭ୍ତିକରଣ ଯୋଜନା ମାଧ୍ଧମରେ ଅନେକ ଲୋକ ବ୍ୟାଙ୍କ ସହିତ ଯୋଡ଼ି ହୋଇଛନ୍ତି ସରକାରୀ ସୁବିଧା ସୁଯୋଗ ବ୍ୟାଙ୍କ ଜମାଖାତା ମାଧ୍ଧମରେ ମିଳୁଛି

ସନ୍ଦେହଜନକ ଖାତା ଧାରକଙ୍କୁ ଚିହ୍ବଟ କରାଯାଇଛି

ଏହାସହ ସୁନ୍ଦରୀକୁ ନନକାନନରେ ରଖାଯିବାକୁ ଅଥରିଟି ବାରଣ କରିଛନ୍ତି

ଏ ନେଇ ପିସିସିଏଫ୍ ଙ୍କୁ ମଧ୍ଧ ଚିଠି କରାଯାଇଛି ଜଙ୍ଗଲରୁ ଧରାଯାଇଥିବା ପଶୁଙ୍କୁ ଚିଡ଼ିଆଖାନାରେ ରଖାଯାଇ ପାରିବ ନାହି

ଯାହା ଏକ ଜଙ୍ଗଲ ପରି ରହିଛି ସେଠାରେ ସୁନ୍ଦରୀ ସୁସ୍ସ ରହିଥିବା ଜଶାପଡ଼ିଛି

ବାଲେଶ୍ୱର ଭଦ୍ରକ କେନ୍ଦୁଝର ଓ ମୟରଭଞ୍ କିଲ୍ଲାର ଗୋଟିଏ ଦୁଇଟି ସ୍ତାନରେ ଆଜି ଘଡ଼ଘଡ଼ି ସାଙ୍ଗକୁ ବର୍ଷାର ସମ୍ଭାବନା ରହିଛି